ସେହିପରି ଦେଶର ଉପକୁଳ ଅଞ୍ଚଳରେ ଥିବା ବିମାନ ବନ୍ଦର ପାଇଁ ଆଲର୍ଟ କାରି କରାଯାଇଛି ଭାରତୀୟ ବିମାନ ବନ୍ଦର ପ୍ରାଧ୍କରଣ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ମୂଳକ ବ୍ୟବସ୍ତା ଏବଂ ଏସ୍ଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଫନୀର ମୁକାବିଲା ପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆକି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଷିତ ହୋଇଯାଇଛି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କଳାବଜାରୀ ରୋକିବାପାଇଁ ପଦକ୍ଷେପ ନେବାକୁ ଯୋଗାଣ ବିଭାଗକୁ କୁହାଯାଇଛି

ସେଠାରେ ଲୋକମାନଙ୍କୁ ରକ୍ଷାଖାଦ୍ୟ ଯୋଗାଶର ବ୍ୟବସ୍ଷା କରାଯାଇଛି

ସ୍ୟାବ୍ୟ ବାତ୍ୟା ପ୍ରଭାବରେ ମୟରଭଞ୍ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ପରିସ୍ଚିତିକୁ ଦୃଷ୍ଷିରେ ସମସ୍ତ ପ୍ରକାର ଆବଶ୍ୟକ ସାମଗ୍ରୀ ମହଜୁଦ କରି ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ସୁବର୍ଣ୍ଣପୁରର ଅତିରିକ୍ତ କିଲ୍ଲାପାଳ ଶରତ ଚନ୍ଦ୍ର ପଶ୍ତାଙ୍କ ଅଧ୍ଘଷତାରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି